ପାଟନାର ଗାନ୍ଧି ମଇଦାନରୁ ସଙ୍କଚ୍ଚ ର୍ୟାଲିରେ ଉଦ୍ବୋଧନ ଦେବା ସହ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ଜନତା ଦଳ ୟୁନାଇଟେଡ୍ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲୋକ ଜନଶକ୍ତି ପାର୍ଟି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ୍ଙ୍କ ସମେତ ଏନ୍ଡିଏର ସବୁ ନେତାମାନେ ର୍ୟାଲିରେ ଉପସ୍ଥିତ ରହିବେ

ଗୌରିଗଞ୍ଚ କୌହରଠାରେ ଏକ ଜନସଭାକୁ ସମ୍ବୋଧନ କରିବେ ଏବଂ ସଡ଼କ ନିର୍ମାଣ ସ୍ୱାସ୍ଥ୍ୟକେନ୍ଦ୍ର ହସ୍କିଟାଲ୍ ବସ୍ ଷ୍ଟେସନ୍ କେନ୍ଦ୍ରୀୟ ବିଦ୍ୟାଳୟ ଓ ବିଦ୍ୟୁତ୍ ସବ୍ଷ୍ଟେସନ୍ଗୁଡ଼ିକର ଶିଳାନ୍ୟାସ କରିବେ ଭାରତ ରୁଷ୍ ମିଳିତ ସହଯୋଗରେ ମୁଶିଗଞ୍ଠାରେ ନିର୍ମିତ ହେବାକୁ ଥିବା ଉଚ୍ଚ କାରିଗରୀ ବିଦ୍ୟା ସମ୍ପନ୍ନ ବନ୍ଧୁକ ନିର୍ମାଣ କାରଖାନାକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ

ପ୍ରତିରକ୍ଷା ବିଶେଷଜ୍ଞମାନେ କହୁଛନ୍ତି ଏହାଦ୍ୱାରା ଆମ ସୈନ୍ୟମାନଙ୍କ ଶକ୍ତି ବୃଦ୍ଧି ପାଇବ ଏବଂ କାରଖାନାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ସଂଘର୍ଷରେ ଜଣେ ବିକ୍ଷୋଭକାରୀ ପ୍ରାଣ ହରାଇଛି ପ୍ରତିରକ୍ଷା ବିଭାଗ ମୁଖପାତ୍ର କହିଛନ୍ତି ମୃତ ସନ୍ତାସବାଦୀମାନଙ୍କ ଶବ ସହ ଅସ୍ତ୍ରଶସ୍ତ ଓ ଗୁଳିଗୋଳା ଠାବ କରାଯାଇଛି ସେମାନଙ୍କୁ ଏବେ ଚିହ୍ନଟ କରାଯାଉଛି ସସ୍ତାସବାଦୀମାନେ ଲୁଚି ରହିଥିବା ଖବର ପାଇଁ ନିରାପତ୍ତା ବାହିନୀ ଓ ପୁଲିସ୍ ବାହିନୀର ମିଳିତ ଟିମ୍ ହଣ୍ଡୱାରା ଅଞ୍ଚଳର ବାବାଗୁଣ୍ଡ୍ ଲାଙ୍ଗାଟେ ଅଞ୍ଚଳକୁ ଘେରାଉ କରି ଖାନତଲାସୀ ଚଳାଇଥିଲାବେଳେ ଗତ ଗୁରୁବାର ରାତିରୁ ସଂଘର୍ଷ ଆରମ୍ଭ ହୋଇଥିଲା ଆକି ସଂଘର୍ଷ ଶେଷ ହୋଇଛି କିନ୍ତୁ ଖାନତଲାସୀ ଅଭିଯାନ ଜାରି ରହିଥିବା ଖବର ମିଳିଛି ପିଏମ୍ କନ୍କ୍ଲେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାଂପ୍ରତିକ ଘଟଣାବଳୀ ଦେଶର ବୈଦେଶିକ ନୀତିର ସାମର୍ଥ୍ୟ ଓ ପ୍ରଭାବକୁ ପ୍ରତିପାଦନ କରିଛି ସେ କହିଛନ୍ତି ଭାରତ ଆଜି ପରିବର୍ତ୍ତନ ପଥରେ ଆଗେଇ ଚାଲିଛି ଏବଂ ଏକ ପରିବର୍ତ୍ତିତ ରାଷ୍ଟ୍ରରେ ପରିଣତ ହୋଇପାରିଥିବାରୁ କେହି ଏହାକୁ ଧମକ ଦେବାକୁ ଦୁଃସାହସ କରିପାରିବ ନାହିଁ

ସେ କହିଛନ୍ତି ରାଫେଲ୍ ଲଢୁଆ ବିମାନ କିଣିବାପାଇଁ ଦେଶର ଆବଶ୍ୟକତା ଅନୁଭବ କରିଛି ଏବଂ ଦେଶବାସୀ ଏହାକୁ ସମସ୍ୱରରେ ସମର୍ଥନ ଜଣାଇଛନ୍ତି ସେ କହିଛନ୍ତି ଯଦି ଆକି ଆମ ପାଖରେ ରାଫେଲ୍ ଲଢୁଆ ବିମାନ ଥା'ନ୍ତା ତାହାହେଲେ ପରିସ୍ଥିତି ଅଲଗା ହୋଇଥା'ନ୍ତା ଶ୍ରୀ ମୋଦି କହିଛନ୍ତି ନିଜର ଦକ୍ଷତା ଓ ସମ୍ଭଳ ସହ ଭାରତ ଆଗକୁ ବଢୁଛି ଏବଂ ଦୁର୍ବଳତାଗୁଡ଼ିକୁ ଅତିକ୍ରମ କରି ଚ୍ୟାଲେଞ୍ଗୁଡ଼ିକୁ ମୁକାବିଲା କରୁଛି ସେ କହିଛନ୍ତି ବର୍ତ୍ତମାନ ଯେଉଁ ମୋଦି ବିରୋଧୀ ବିକ୍ଷୋଭ ଚାଲିଛି ତାହାଦ୍ୱାରା ମସୁଦ ଅଜ୍ହର୍ ଓ ହାଫିଜ୍ ସୟିଦ୍କୁ ଯେପରି ସମର୍ଥନ ନ ମିଳିବ ସେଥିପ୍ରତି ସମସ୍ତଙ୍କୁ ଧ୍ୟାନ ରଖିବାକୁ ପଡ଼ିବ ବହୁ ବର୍ଷ ଧରି ଦେଶ ଶାସନ କରିଥିବା ଏବଂ ବହୁବାର ପ୍ରତିରକ୍ଷା ଦୁର୍ନୀତିରେ ଜଡ଼ିତ ଥିବା ଦଳକୁ ଶ୍ରୀ ମୋଦି ପ୍ରଶ୍ନ କରିଛନ୍ତି

ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉ ନ ଥିବାରୁ କ୍ଷମତାକୁ ମଧ୍ୟସ୍ଥିମାନେ ଅପପ୍ରୟୋଗ କରିପାରି ନାହାନ୍ତି ପରୋକ୍ଷରେ କଂଗ୍ରେସ ପ୍ରତି ଆକ୍ଷେପ କରି ଶ୍ରୀ ମୋଦି କହିଛନ୍ତି ଅନ୍ୟସବୁ ସରକାରମାନଙ୍କର କେବଳ ନାମକୁମାତ୍ର ଆଭିମୁଖ୍ୟ ଥିଲା କିନ୍ତୁ ତାଙ୍କ ସରକାରଙ୍କର ଦୂରଦୃଷ୍ଟିସମ୍ପନ୍ନ ଆଭିମ୍ବଖ୍ୟ ରହିଛି ସମ୍ଝୌତା ଏକ୍ସପ୍ରେସ୍ ସମ୍ଝୌତା ଏକ୍ପ୍ରେସ୍ ଟ୍ରେନ୍ ପୁନଃ ଚଳାଚଳ କରିବାପାଇଁ ଭାରତ ଓ ପାକିସ୍ତାନ ରାଜି ହେବା ପରେ ଆଜି ନୂଆଦିଲ୍ଲୀରୁ ଏହି ଟ୍ରେନ୍ ଯାତ୍ରା ଆରମ୍ଭ କରିବ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ସ୍ୱଦେଶକୁ ଫେରିବାର ଦିନକ ପରେ ସମ୍ଝୌତା ଏକ୍ୱପ୍ରେସ୍ ଟ୍ରେନ୍ ପୁନଃ ଚଳାଚଳ ପାଇଁ ନିଷ୍ପଭି ନିଆଯାଇଛି ଗତ ଗୁରୁବାର ଦିନଠାରୁ ଏହି ଟ୍ରେନ୍ ଚଳାଚଳକୁ ଭାରତ ବାତିଲ୍ କରିଥିଲା ଆସନ୍ତାକାଲି ଲାହୋର୍ରୁ ଫେରନ୍ତା ଟ୍ରେନ୍ ଭାରତ ଅଭିମୁଖେ ଯାତ୍ରା କରିବ ଏହି ଟ୍ରେନ୍ ଦିଲ୍ଲୀରୁ ଅଟ୍ଟାରି ପର୍ଯ୍ୟନ୍ତ ଭାରତ ପଟେ ଚଳାଚଳ କରୁଥିଲାବେଳେ ପାକିସ୍ତାନ ପଟୁ ଲାହୋରୁ ୱାଘା ପର୍ଯ୍ୟନ୍ତ ଚଳାଚଳ କର୍ତ୍ତୁଛି

ଏହି ଯବାନ୍ ଜଣକ ହିମାଚଳ ପ୍ରଦେଶର ସୋଲନ୍ ଜିଲ୍ଲା ନିବାସୀ

ଆସନ୍ତାକାଲି ସନ୍ଧ୍ୟାରେ ଶ୍ରୀ କୋବିନ୍ଦ କୋଏମ୍ଘାଟୁର୍ର ଇଶା ଯୋଗକେନ୍ଦ୍ରକୁ ପରିଦର୍ଶନରେ ଯିବେ ଇଣ୍ଡିଆ କାତାର କାତାରର ଅମୀର ଶେଖ୍ ତମିମ୍ ବିନ୍ ଅହମ୍ମଦ ବିନ୍ ଖଲିପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି ଏହି ବାର୍ଭାଳାପ ବେଳେ ଉଭୟ ଦ୍ୱିପାକ୍ଷିକ ସଂପର୍କକ୍ ଅଧିକ ନିବିଡ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାତାର ଭାରତର ଜଣେ ଉତ୍ତମ ବନ୍ଧୁ

ଅଧିକାଂଶ ଷ୍ଟାର୍ଟ ଅପ୍ ଛୋଟ ଛୋଟ ସହରାଞ୍ଚଳରେ ଖୋଲିଥିବାରୁ ଏ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ ଅଭିନବତା ଓ ଷ୍ଟାର୍ଟଅପ୍ ନୂଆ ଭାରତ ନିର୍ମାଣରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଦେଶର ଅର୍ଥନୀତି ସଂପର୍କରେ ସେ କହିଛନ୍ତି ଯେ ଏହା ଏକ ନୂଆ ରାସ୍ତାରେ ଚାଲୁଛି

ଇଣ୍ଡିଆ ଆଇଓସି ଜାମ୍ମୁ ଓ କାଶ୍ମୀର ସଂକ୍ରାନ୍ତରେ ଭାରତର ନୀତି ଓ ଆଭିମୁଖ୍ୟ ଅଭିନ୍ନ ଓ ନିରନ୍ତର ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ଜାମ୍ମୁ ଓ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ଅଞ୍ଚଳର ସମସ୍ତ ଘଟଣାବଳୀ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୈଦେଶିକ ମୁଖପାତ୍ର ରବୀଶ କୁମାର ଇସ୍ଲାମିକ୍ ସହଯୋଗ ସଙ୍ଗଠନରେ ଭାରତର ଅଂଶଗ୍ରହଣ ସଂକ୍ରାନ୍ତ ଏକ ପ୍ରଶ୍ୱର ଉତ୍ତରରେ କହିଛନ୍ତି ଜନ୍ମୁ ଓ କାଶ୍ମୀର ସଂକ୍ରାନ୍ତ ଏକ ପ୍ରସ୍ତାବ ଉପରେ ଭାରତ ତା'ର ଏହି ଆଭିମୁଖ୍ୟକୁ ଦୋହରାଇଛି

ଫୁସ୍ଫୁସ୍ ଓ ଛାତିରେ ସଂକ୍ରମଣ ଯୋଗୁଁ କାଠମାଣ୍ଡର ଏକ ହସ୍ୱିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଶ୍ରୀ ଅଧିକାରୀ ଆଫନୋ ଗାଓଁ ଆଫାଇ ବନାଓ ନାମକ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ସେ ସାଧାରଣ ଲୋକମାନଙ୍କ ମଧ୍ୟରେ ବହୁ ଲୋକପ୍ରିୟ ଥିଲେ ଏହି କାର୍ଯ୍ୟକ୍ରମ ସାରାଦେଶରେ ଗାଁଗୁଡ଼ିକୁ ବିକାଶମୁଖୀ କରିବାପାଇଁ ବିଭିନ୍ନ ସ୍ଥାନୀୟ ଯୋଜନାଗୁଡ଼ିକର୍ପାୟନ ଦାୟିତ୍ୱ ଗାଁର ଲୋକମାନଙ୍କୁ ଦିଆଯାଉଥିଲା

ପ୍ରଧାନମନ୍ତ୍ରୀ ଏବଂ ଏନ୍ସିପି ଉପାଧ୍ୟକ୍ଷ କେପି ଶର୍ମା ଓଲି ଶ୍ରୀ ଅଧିକାରୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ଏନ୍ସିପିର ଉପାଧ୍ୟକ୍ଷ ପୁଷ୍ପ କମଲ୍ ଦହାଲ୍ ପ୍ରଚଣ୍ଣ ମଧ୍ୟ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ଆକି କାଠମାଣ୍ଟୁରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ

କ୍ରିକେଟ୍ ହାଇଦ୍ରାବାଦରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ୍ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ଛଅ ୱିକେଟ୍ରେ ପରାସ୍ତ କରିଛି